ଏହି ରିମାଣ୍ଡ ଅବଧି ବୁଧବାର ଶେଷ ହେବା ପରେ ପୁଲିସ୍ ଅଧିକ ପଚରାଉଚରା ପାଇଁ ଆଉ ଗୋଟିଏ ଦିନ ରିମାଣ୍ଡରେ ନେଇଥିଲା

ରେଳ ଧାରଣା କଡ଼ରେ ମହୁମାଛିର ଗୁଣୁଗୁଣୁ ଶଦ ବାହାରୁଥିବା ଏକ ଶଦ ଲଗାଯିବ ଏହି ଶବ ଶୁଶିଲା ପରେ ହାତୀମାନେ ରେଳ ଧାରଶା ନିକଟକୁ ଆସିବେ ନାହିଁ

ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଜଗସିଂହପୁର ଜିଲ୍ଲାପାଳ ୟାମିନୀ ଷଡ଼ଙଗୀ ଯାଜପୁର ଜିଲ୍ଲାପାଳ ରଞ୍ଞନ କୁମାର ଦାସ ଢେଙ୍କାନାଳ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଶ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ

କୋ ଇଣିଆ କିକ୍ ବକିଂ ଚମ୍ମିୟାନ୍ସିପ୍ରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଙଳପୁର ଗ୍ରାମର ନିବେଦିତା ନାୟକ ସ୍ୱର୍ଶ୍ର ପଦକ ଜିତିଥିବାବେଳେ ଯାଜପୁର ପୌରାଞଳ ବିବିସରାଇର ଏମ୍ ସୁଦିପା ରୌପ୍ୟ ପଦକ ଲାଭ କରିଛନ୍ତି ଉଭୟ କ୍ରୀଡ଼ାବୀତଙ୍କୁ ଆକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାଞଳ ରାଜସ୍ୱ ଆୟୁକ୍ତ ସମ୍ମର୍ବିତ କରିଛନ୍ତି